ସମସ୍ତଙ୍କ ନିରାପତ୍ତା ପାଇଁ ବହୁ ସଂଖ୍ୟାରେ ଏକତ୍ରିତ ନ ହେବାପାଇଁ ପରାମର୍ଶ ଦେଇଛନ୍ତି

ନୋଭେଲ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭୟଭୀତ ନ ହେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ଆଗୁଆ ସତର୍କତାମୃଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଏକ ଟ୍ୱିଟ୍ ବାର୍ଭରେ ଶ୍ରୀ ମୋଦୀ କହିଛନ୍ତି ସରକାର ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନଗୁଡ଼ିକରେ କୌଣସି କେନ୍ଦ୍ର ମନ୍ତ୍ରୀ ବିଦେଶ ଗସ୍ତ କରିବେ ନାହିଁ ଓ ଦେଶର ଜନସାଧାରଣ ନିହାତି କରୁରୀ ନ ହେଲେ ବିଦେଶକୁ ଗସ୍ତ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ହେବାକୁ ଏଡାଇବା ଦ୍ୱାରା ଆମେ ଭୂତାଣୁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ସହ ସମସ୍ତଙ୍କର ସୁରକ୍ଷାକୁ ନିର୍ଣ୍ଣିତ କରିପାରିବା ସେ ପୁଣି କହିଛନ୍ତି ସମସ୍ତ ରାଜ୍ୟ ଓ ମନ୍ତ୍ରଶାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସୁରକ୍ଷା ପାଇଁ ବହୁମୁଖୀ ପଦକ୍ଷେପମାନ ଗ୍ରହଣ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ବିଜା ରଦ୍ଦ କରିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବା ପର୍ଯ୍ୟନ୍ତ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଛି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ରବୀଶ କୁମାର କହିଛନ୍ତି ଭୁଟାନ୍ ଇରାନ୍ ଏବଂ ମଳାଦୀପ ପକ୍ଷରୁ ସରକାରଙ୍କୁ କରୋନା ସଂକ୍ରମଣ ରୋକିବା ଦିଗରେ ସହଯୋଗ ଯୋଗାଇ ଦେବାପାଇଁ ଅନୁରୋଧ କରାଯାଇଛି ପୂର୍ବରୁ ଚୀନ୍ ପକ୍ଷରୁ ଏଭଳି ଅନୁରୋଧ କରାଯିବା ପରେ ଭାରତ ପକ୍ଷରୁ ଏକ ପ୍ୟାକେଜ୍ ପଠାଯାଇଥିଲା ଅନ୍ୟପକ୍ଷରେ ଯଦି ଦେଶଗୁଡ଼ିକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଏହା ଏକ ନିୟନ୍ତ୍ରଣାଧୀନ ମହାମାରୀ ସାବ୍ୟସ୍ତ ହୋଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ବିହାର କରୋନା କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ସରକାର ସତର୍କତାମଳକ ପଦକ୍ଷେପସ୍ୱର୍ପ ସମସ୍ତ ଅଙ୍ଗନଓ୍ୱାଡ଼ି କେନ୍ଦ୍ରଗୁଡ଼ିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ୍ ରଖିଛନ୍ତି ଏହି କେନ୍ଦ୍ରଗୁଡ଼ିକରେ ଶିକ୍ଷା କାର୍ଯ୍ୟକ୍ରମକୁ ବନ୍ଦ୍ ରଖାଯାଇଛି କିନ୍ତୁ ନିୟମିତ ଭାବେ ପିଲାମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ଅନ୍ୟପକ୍ଷରେ ରାଜ୍ୟ ସରକାର ସମସ୍ତ ଡାକ୍ତର ଏବଂ ପାଟନା ମେଡିକାଲ୍ କଲେଜ୍ ଓ ହସ୍କିଟାଲ୍ର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରିଦେଇଛନ୍ତି

ପାଟନା ମେଡିକାଲ୍ କଲେଜ୍ ହସିଟାଲ୍ ସମେତ ଦରଭଙ୍ଗା ମେଡିକାଲ୍ କଲେଜ୍ ଏବଂ ହସିଟାଲ୍ ଓ ମ୍ରଜାଫରପ୍ରରର ଏସ୍କେ ମେଡିକାଲ୍ କଲେଜରେ ଏହି ପରୀକ୍ଷାକେନ୍ଦ୍ର ଖୋଲାଯାଇଛି

ସଂକ୍ରମଣ ଭୟକ୍ତ ଦୃଷ୍ଟିରେ ରଖି ନେପାଳ ସୀମାରେ ଯାଞ୍ଚ ବ୍ୟବସ୍ଥାକ୍ର କଡ଼ାକଡ଼ି କରାଯାଇଛି

ସେନା ମୁଖପାତ୍ର କର୍ଷେଲ୍ ଅମନ ଆନନ୍ଦ କହିଛନ୍ତି ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକ ଭାରତୀୟ ନାଗରିକ ସ୍ୱଦେଶ ଫେରିଆସିବା ନେଇ ଆଶା କରାଯାଉଛି ଯୋଧ୍ପୁର ଝାନ୍ସୀ ଗୋରଖପୁର କୋଲ୍କାତା ଜୈସଲ୍ମେର୍ ଚେନ୍ନାଇ ଦେଓଲାଇଠାରେ ସ୍ୱତନ୍ତ୍ର ସୁବିଧା ଥିବା ଏହି ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଛି ଯେଉଁଠାରେ ବିଦେଶ ଫେରନ୍ତାଙ୍କୁ ରଖାଯାଇ ଯାଞ୍ଚ କରାଯିବ

ସେଠାରେ ସେନାବାହିନୀ ପକ୍ଷରୁ ସ୍ୱତନ୍ତ ପର୍ଯ୍ୟବକ୍ଷଣ କେନ୍ଦ୍ରରେ ସେମାନଙ୍କୁ ରଖାଯିବ ଆଜି ଅପରାହ୍କରେ ଏହି ବିମାନ ଜେସଲ୍ମେର୍ ବିମାନ ବନ୍ଦରରେ ପହଞ୍ଚିବାର ଆଶା କରାଯାଉଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ଏହି ସମସ୍ତ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ନ ଥିବା ଜଣାପଡ଼ିଛି ତେବେ ବିମାନ ବନ୍ଦରରେ ସ୍କ୍ରିନିଂ ପରେ ସେମାନଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ସ୍ଥାନୀୟ ପ୍ରଶାସନକୁ କୁହାଯିବ

ଆସନ୍ତା ରବିବାର ଦିନ ଆଉ ଏକ ପର୍ଯ୍ୟାୟରେ କେତେକ ଭାରତୀୟଙ୍କୁ ଇରାନ୍ରୁ ଅଶାଯିବ ସେମାନଙ୍କୁ ମଧ୍ୟ ଜୈସଲ୍ମେର୍ଠାରେ ସେନାବାହିନୀ ପକ୍ଷର୍ତ ଥିବା ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯିବ ଯୋଧ୍ପ୍ରର ସମେତ ଅନ୍ୟାନ୍ୟ ସ୍ଥାନରେ ସେନାବାହିନୀ ପକ୍ଷରୁ କରୋନା ଭୂତାଣୁ ସଂକ୍ରମିତ ଯାଞ୍ଚ୍ ଓ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଛି

ହେଲ୍ଥ ଆଡ୍ଭାଇଜରୀ ଯେଉଁ ଲୋକମାନେ କରୋନା ଭୂତାଶୁରେ ସଂକ୍ରମିତ ହୋଇଥିବାର ନିର୍ଣିତ ହୋଇଛି ସେମାନେ ନିଜ ଘରେ କିଭଳି ପୂଥକ ଭାବେ ରହି ଅନ୍ୟମାନଙ୍କ ଭୂତାଣ୍ର ସଂକ୍ରମଣର୍ତ ରକ୍ଷା କରିପାରିବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ଯେଉଁମାନେ ଭୂତାଣ୍ରରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯିବ ସେମାନଙ୍କୁ ତୁରନ୍ତ ଏଥିପାଇଁ ଉଦ୍ଦିଷ୍ଟ ହସ୍କିଟାଲ୍ଗୁଡ଼ିକରେ ଅଲଗା ରଖାଯିବ ଅଲଗା ହୋଇ ରହିଥିବା ଲୋକମାନଙ୍କୁ ଉତ୍ତମ ବାୟୁ ଚଳାଚଳ କରୁଥିବା ପୃଥକ ପୃଥକ କୋଠରୀରେ ରଖାଯିବାକୁ ପରାମର୍ଶ ଦିଆଯାଇଛି ସେହି କୋଠରିଗୁଡ଼ିକ ସହ ଶୌଚାଳୟ ସଂଲଗ୍ନ ହୋଇ ରହିଥିବା ଦରକାର କରୋନା ଭୂତାଣୁରେ ସଂକ୍ରମିତ କୌଣସି ବ୍ୟକ୍ତି ବିବାହ କିମ୍ବା ଶେଷକୃତ୍ୟ ସମ୍ପନ୍ନ ଭଳି କୌଣସି ପ୍ରକାରର କାର୍ଯ୍ୟରେ ଯୋଗ ନ ଦେବାକୁ କଡ଼ା ସତର୍କତା କାରି କରାଯାଇଛି ସଂକ୍ରମିତ ବ୍ୟକ୍ତି ବାରମ୍ଭାର ସାବ୍ରନରେ ନିଜ ହାତ ଭଲଭାବେ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ

ବଦଳାଯାଇଥିବା ମୁଖାଗୁଡ଼ିକ ସଂସ୍କର୍ଶରେ ଅନ୍ୟମାନଙ୍କୁ ଆସିବାକୁ ନ ଦେବା ପାଇଁ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ସଲାଇନ୍ ନମ୍ବର ସ୍ଥାପନ କରାଯାଇଛି ଯେଉଁମାନଙ୍କ ଶରୀରରେ କାଶ କିୟା କ୍ୱରର ଲକ୍ଷଣ ଓ ଶ୍ୱାସପ୍ରଶ୍ୱାସରେ ଅସୁବିଧା ଦେଖାଦେବ ସେମାନେ ତୁରନ୍ତ ଏହି ହେଲ୍ଟଲାଇନ୍ ନୟରରେ ଯୋଗାଯୋଗ କରିବେ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବେ

ଆର୍ଏସ୍ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି କାତୀୟ ଜନସଂଖ୍ୟା ପଞ୍ଜିକା ଏନ୍ପିଆର୍ରେ ସଦ୍ୟ ତଥ୍ୟ ଯାଞ୍ଚ ତଥା ସଂଯୋଗ କରାଯିବା ସମୟରେ କୌଣସି ନାଗରିକଙ୍କୁ 'ଡି' ବା 'ସନ୍ଦେହଜନକ' ସ୍ଥିତିରେ ରଖାଯିବ ନାହିଁ ଆଉ ଏଥିପାଇଁ ନାଗରିକତା ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନାହିଁ ଏନ୍ପିଆର୍କୁ ନେଇ ସୃଷ୍ଟି ହୋଇଥିବା ଭୟ ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଲୋକଙ୍କ ପାଖରେ ଉପଲହ୍ଧ ନ ଥିବା କୌଣସି ସୂଚନାକୁ ବାଧ୍ୟତାମୂଳକ ଭାବେ ସେମାନଙ୍କଠାରୁ ସଂଗ୍ରହ କରାଯିବ ନାହିଁ ରାଜ୍ୟସଭାରେ ଦିଲ୍ଲୀ ହିଂସାକାଣ୍ଡ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ସେ ଏହି ସ୍ୱଷ୍ଟୀକରଣ ଦେଇଛନ୍ତି

ଜନସଂଖ୍ୟା ସମ୍ଭନ୍ଧୀୟ ତଥ୍ୟ ଏବଂ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ ଏନ୍ପିଆର୍ ହେଉଛି ଏକ ପଞ୍ଜିକା ଯେଉଁଥିରେ ଦେଶର ସାଧାରଣ ବାସିନ୍ଦାଙ୍କ ତଥ୍ୟ ରହିଥାଏ

ଅନ୍ୟପକ୍ଷରେ ଦିଲ୍ଲୀ ହିଂସାକାଶ୍ଡ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି ରାଜନୀତି ଓ ଧର୍ମ ଆଧାରରେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି କୌଣସି ଅଭିଯୁକ୍ତ ଛାଡ଼ ପାଇବେ ନାହିଁ

ଦିଲ୍ଲୀ ହିଂସାକାଣ୍ଡ ସରକାରୀ ପ୍ରୋହାହନରେ ହୋଇଥିବା ଅଭିଯୋଗକୁ ସେ ଦୃଢ଼ଭାବେ ଖଣ୍ଡନ କରିଛନ୍ତି

କରୋନା ଇଣ୍ଡିଆ ଗ୍ରପ୍ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଆମେରିକା ନେତୃତ୍ୱରେ ଚାଲିଥିବା ବିଶ୍ୱସ୍ତରୀୟ ପଦକ୍ଷେପରେ ଭାରତ ଏକ ପ୍ରମୁଖ ଭାଗିଦାର ରାଷ୍ଟ୍ର ଆମେରିକା ସମେତ ଭାରତ ଇଂଲଣ୍ଡ ଅଷ୍ଟ୍ରେଲିଆ ବ୍ରାଜିଲ୍ କାନାଡ଼ା କର୍ମାନୀ ଇଟାଲୀ ଜାପାନ ନ୍ୟୁଜିଲ୍ୟାଣ୍ଡ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆକୁ ଏହି ପଦକ୍ଷେପର ଅଂଶୀଦାର ଭାବେ ବିବେଚନା କରାଯାଉଛି ସେହି ଆଧାରରେ ଭାରତ ସମନ୍ଦିତ ଭାବେ ବୈଜ୍ଞାନିକ ତଥ୍ୟ ଆଦାନ ପ୍ରଦାନ କରିବ